ସେମାନଙ୍କୁ ସରକାରୀ ନିର୍ଦ୍ଧାରିତ ଦରରେ ମଜୁରୀ ଦିଆଯାଉଛି

ଏହି ବସାଶୀ ଆକି ରାତ୍ରି ସୁଦ୍ଧା ଶେଷ ହେବାର ଆଶା କରାଯାଉଛି

ରଖାଯାଇଥବାବେଳେ ଆସନ୍ତାକାଲି ସେଠାରେ ଭସାଣୀ ଉହବ ଅନୃଷିତ ହେବ ବୋଲି ଆମ ସମ୍ଘାଦଦାତା ଜଣାଇଛନ୍ତି

ଷୋଳପ୍ଟଜା ବା ତିନିପ୍ଟଜା ପରେ ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାର ସମ୍ମୁଖରେ ଦେବୀମାନଙ୍କର ଯେଉଁ ମେଳଶ ହୁଏ ତାହାକୁ ଗୋସାଶୀଯାତ ବୋଲି କୁହାଯାଇଥାଏ

ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଷିତ ହେବ ଆକି ଭୋରର୍ ଶ୍ରୀମନ୍ଦିର ଦ୍ୱାର ଫିଟାଯିବା ପରେ ଭିତର ଶୋଧ କରାଯାଇ ଠାକୁରଙ୍କ ମଙ୍ଗଳ ଆଳତି ହୋଇଥିଲା

ଏହି ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ

ଚଳିତବର୍ଷ ପଞ୍ଚକ ପାଞ୍ଚଦିନ ହେବ

ଏହି ଅଘଟଣ ପରେ ସ୍ତାନୀୟ ଅଞ୍ଞଳରେ ଶୋକର ଛାୟା ଖେଳିଯାଇଛି